ପରବର୍ତୀ କାଳରେ ଏହି ଅଞ୍ଚଳ ସ୍କାର୍ଟ୍ସିଟି ଅଧୀନକୁ ଚାଲି ଯାଇଥିଲା

ପ୍ରଥମ ପର୍ଯ୍ୟାୟରେ ଶିଶୁଭବନ ଛକରୁ ମାଷ୍ଟର କ୍ୟାଣ୍ଟିନ୍ ମଧ୍ଧରେ ଥିବା ଗୃହ ବକ୍ଷନ କରାଯିବା ପରେ ଦିତୀୟ ପର୍ଯ୍ୟାୟରେ ମାଷ୍ଟରକ୍ୟାଷ୍ଟିନ୍ ଛକରୁ ରାମମନ୍ଦିର ମଧ୍ଧରେ ଥିବା ଭେଣ୍ଡିଂ ଜୋନ୍ ସବୁ ଆବଣ୍କିତ ହେବ ବୋଲି ଜଣାପଡ଼ିଛି

ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚତୁର୍କ୍ରା ମୂର୍ଭିଙ୍କ ପୂଜା ଲାଗି ସ୍ୱତନ୍ତ ନୀତି ନିର୍ଘକ୍କ ପ୍ରସ୍ଠୁତ କରାଯାଇଛି

ଏହିସବୁ ହବିଷ୍ୟାଳିମାନେ ବିଭିନ୍ନ ମଠମନ୍ଦିର ଧର୍ମଶାଳା ଲଜିଂ ଏବଂ ସମ୍ମର୍କୀୟଙ୍କ ଘରେ ରହି ଏକମାସ ବ୍ୟାପି କାର୍ଭିକ ବ୍ରତ ପାଳନ କରିବେ

ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ପଡ଼ିଡ଼ିଆର୍ଡିଏ 'ଭୀନସେଙ୍କ ପୁନମକାନ୍ଡ ଏକ୍କା' ଦୀପ ପ୍ରକ୍ୱଳନପୂର୍ବକ ମହାତ୍କା ଗାକ୍ଷିଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ କିଲ୍ଲାରେ ଥିବା ପର୍ଯ୍ୟଟନସ୍ୁଳୀଗୁଡ଼ିକର କିପରି ବିକାଶ ହୋଇପାରିବ ସେ ଦିଗରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ମତପ୍ରକାଶ ପାଇଥିଲା